ଲାପ୍ଟପ ବଣ୍ଟନ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସଚିବାଳୟରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାବୃତ୍ତି ମୁଖ୍ୟମନ୍ତୀ ମେଧାବୃତ୍ତି ପ୍ରଦାନ କରିବା ସହିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍ ପ୍ରଦାନ କରିଛନ୍ତି

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ପ୍ଟଜା ଆରମ୍ ହୋଇଥିବାବେଳେ ମୃଣ୍ଣୟୀ ପ୍ରତିମାଗୁଡ଼ିକ ମଧ୍ଧ ଶୋଭା ପାଉଛନ୍ତି

ଆଜି ସକାଳୁ ଘଟ ସ୍ଥାପନ ଶୁଭାଧିବାସ ମଙ୍ଗଳଆଳତୀ କଳସ ଶୋଭାଯାତ୍ରା ହେବା ସହ ଭଦ୍ରକାଳୀଙ୍କୁ ବେଦମାତା ବେଶରେ ସୁସଜିତ କରାଯାଇଛି

ଅତ୍ୟଧିକ ଭିଡ଼ ଯୋଗୁଁ ଏପରି ପରିସ୍ଚିତି ସୃଷ୍ ହୋଇଥିଲା ବୋଲି କୁହାଯାଇଛି

ଏଥି ସହ ଗ୍ୟାସ୍ ଚୁଲା ଓ ସିଲିଣ୍ଡରର ଉପଯୁକ୍ତ ସୁରକ୍ଷିତ ବ୍ୟବହାର ସମ୍ମର୍କରେ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି